ଆଜି ମଧ ପ୍ରଭୁ ଶ୍ରୀ ବଳଦେବଙ୍କ ଜନ୍ମଦିବସ

ଏଥିଲାଗି ଶ୍ରୀଜୀଉଙ୍କର କେତେକ ସ୍ୱତନ୍ତ ନୀତି ଅନୁଷିତ ହେଉଛି

ଏହିସବୁ ରାକ୍ଷୀକୁ ପାଟରା ସେବକ ପ୍ରସ୍ତୁତ କରି ତାହାକୁ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ଏହି ଅବସରରେ ଆକି ବଡଦଉଳରେ ଶ୍ରୀବଳଭଦ୍ରଙ୍କ ଜନ୍କନୀତି ଅନୁଷିତ ହେବା ସହିତ ବଳଭଦ୍ରଙ୍କ ବାଡରେ ଷଷୀ ମାର୍କଣ୍ଡି ପୂଜା ଅନୁଷିତ ହେଉଛି ଟିଟୋକ ରିମାଣ୍ଡ ଜଗତପୁର ଥାନା ପୁଲିସ ଗତକାଲି ଟିଟୋକୁ ଦୁଇଦିନିଆ ରିମାଣ୍ଡରେ ନେଇଛି

ସେମାନଙ୍କୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା ଏବଂ ଜାମିନ ନାମଞ୍ଚୁର ହେବାରୁ ନୟାଗଡ ଜେଲ୍କୁ ପଠାଇ ଦିଆଯାଇଛି ହୀରାକୁଦ ଯାଞ ଗତକାଲି ଏକ ବିଶେଷ୍କ ଦଳ ହୀରାକୁଦ ବନ୍ଧ ପରିଦର୍ଶନ କରି ଏହାର ନିରାପତ୍ତା ବ୍ୟବସ୍ସାକୁ ଯାଞ କରିଛନ୍ତି